ଜନ୍କ ବେଦୀରୁ ରତୁବେଦୀକୁ ବାହୁଡିଲେ ଚତୁର୍ଦ୍ଧାମର୍ତି

ଅନ୍ୟପକ୍ଷରେ କଂଗ୍ରେସ ବିଧାୟକ ନରସିଂହ ମିଶ୍ର ରାଜ୍ୟରେ କ୍ରମବର୍ଦ୍ଧିଷୁ ନାବାଳିକା ଦୁଷ୍କର୍ମ ପ୍ରସଙ୍ଗକୁ ନେଇ ରାଜ୍ୟ ସରକାରଙ୍କ କଡ଼ା ସମାଲୋଚନା କରିଛନ୍ତି

ଚଳିତବର୍ଷ ଅଗଷ୍ ମାସରେ ଚିଟ୍ଫଣ୍ଡ କମିଶନଙ୍କ କାର୍ଯ୍ୟକାଳ ଶେଷ ହେଉଛି

ବିଭାଗ ଦ୍ୱାରା ଆୟୋଜିତ ଏକ ପ୍ରତିଯୋଗିତାରେ ଯୋଗ୍ୟ ବିବେଚିତ ଛାତ୍ରଛାତ୍ରୀମାନଙ୍କୁ ଏହି ବୃତି ପ୍ରଦାନ କରାଯିବ

ଆସନ୍ତାକାଲି ଶ୍ରୀଜୀଉମାନଙ୍ଙ୍ ସୁନାବେଶରେ ସଜିତ କରାଯିବ

ଏଠାରେ ସୁଭଦ୍ରାଙ୍କ ରଥ ମହିଳାମାନେ ଟାଶିଛନ୍ତି

ଆଜି ରାତିରେ ବାହୁଡଶ ପହଖି ହୋଇ ତିନି ଠାକୁରଙ୍କ ରଥାରୁଢ ହେବେ

ତାଙ୍କୁ କକ୍କାବାଞ୍ଞି ଡାକ୍ତରଖାନାରେ ଭର୍ତି କରାଯାଇଛି

ଯାହାଫଳରେ ଲୋକେ ଭୟଭୀତ ଅବସ୍ଥାରେ ରହିଛନ୍ତି